ତେଣୁ ତୁରନ୍ତ ଓକିଲ ପଦବୀ ପୂରଣ ପାଇଁ ସେ ଦାବି କରିଛନ୍ତି

ଯେଉଁଥିରେ ସେମାନେ ସେମାନଙ୍କର ଅସୁବିଧା କଥା ସମସ୍ୟା ସମ୍ପର୍କରେ ଅବଗତ କରାଇପାରିବେ

ଶ୍ରୀଜୀଉଙ୍କ ବାହୁଡାଯାତ୍ରା ପାଇଁ ସମଗ୍ର ଶ୍ରୀକ୍ଷେତ୍ର ଚଳଚଅଳ ହୋଇଉଠିଛି

ବାହୁଡା ପାଇଁ ପୁରୀରେ କଡା ସୁରକ୍ଷା ବ୍ୟବସ୍କା ଗ୍ରହଣ କରାଯାଇଛି

ଶ୍ରୀମନ୍ଦିର ବଡଦାଶ୍ଡ ଗୁଣ୍ଡିଚା ମନ୍ଦିରକୁ ସିସିଟିଭି ନଜରରେ ରଖାଯାଇଛି ସେହିପରି କଟକରେ ମଧ ବାହୁଡାଯାତ୍ରା ଅନୁଷ୍ଠିତ ହେଉଛି

ସକାଳୁ ସେବକମାନେ ଗୁଖିଚା ମନ୍ଦିରରେ ତିନି ଦିଅଁଙ୍ଙ ସ୍ୱତନ୍ତ ପୂଜା ଅନୁଷିତ ହୋଇଛି

ପ୍ରସିଦ୍ଧ ଭଦ୍ରକାଳୀ କେସପୁର ସାଳନୀନଗର ଉତ୍ତରବାହିନୀ ଆରଡି ପ୍ରମୁଖ ସ୍ଥାନରେ ପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କୁ ମାଉସୀମା ମନ୍ଦିର ଠାରେ ରଥରେ ବସାଯାଇ ଭକ୍ତି ଓ ନିଷ୍ଠାର ସହ ଶ୍ରଦ୍ଧାଳୁମାନେ ରଥ ଟାଣିଛନ୍ତି

ଆକି ସକାଳୁ ଠାକୁରମାନଙ୍କ ମଙ୍ଗଳ ଆଳତୀ ଖେଚୁଡି ଭୋଗ ବେଶ ଓ ଆଡପ ନୀତି ଶେଷ ହେବା ପରେ ଧାଡିପହଖିରେ ଚତୁର୍ଦ୍ଧାମୂର୍ଭି ରଥାରୁଡ଼ ହୋଇଥିଲେ

ଏହି ଚାମ୍ପିୟନସିପ୍ ପାଇଁ କଟକ ଇନ୍ଡୋର ଷ୍ ଡିୟମରେ ପ୍ରସ୍ୁତି ଆଗେଇ ଚାଲିଛି ଆଜି ଅପରାହୁରେ ରାକ୍ୟ କ୍ରୀଡ଼ାମନ୍ତୀ ତୁଷାରକାନ୍ତି ବେହେରା ଷ୍ଟାଡିୟମ ପରିଦର୍ଶନରେ ଆସିବାର କାର୍ଯ୍ୟକ୍ରମ ରହିଛି ମନ୍ତୀ ଶ୍ରୀ ବେହେରା ଚାମ୍ଟିୟନସିପ୍ର ଆୟୋଜନ ନେଇ ଷ୍ଟାଡିୟମ ତଥା ଜିଲ୍ଲା କ୍ରୀଡ଼ାବିଭାଗର କର୍ମଚାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ ରହିଛି